ଏମ୍ଜେ ଆକ୍ବର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକ୍ବର୍ କହିଛନ୍ତି ତାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ସମ୍ପର୍ଣ୍ଣ ଭିଭିହୀନ ବିନା ପ୍ରମାଣରେ ଏଭଳି ଅଭିଯୋଗ କିଛି ଲୋକ ମିଛରେ ଅପପ୍ରଚାର କରିବା ପାଗଳାମିର ପରିଚୟ ସେ କହିଛନ୍ତି ସେ ଯାହାହେଉନା କାହିଁକି ଏହି ମାମଲାରେ ତାଙ୍କ ଓକିଲ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଶ୍ରୀ ଆକ୍ବରଙ୍କ ଉକ୍ତିକ୍ ଉଦ୍ଧାର କରି ଏଏନ୍ଆଇ ସମ୍ଭାଦ ସଂସ୍ଥା କହିଛି ସାଧାରଣ ନିର୍ବାଚନର କେଇ ମାସ ପୂର୍ବରୁ ଏପରି ଝଡ଼ କାହିଁକି ସୃଷ୍ଟି କରାଯାଉଛି ତାଙ୍କ ବିରୁଦ୍ଧରେ ଏଭଳି ଜଘନ୍ୟ ଅପପ୍ରଚାର ତାଙ୍କ ମାନସମ୍ମାନ ହାନି କରିଛି ଏହିସବୁ ଅପପ୍ରଚାରର ଗୋଡ଼ ନାହିଁ କିନ୍ତୁ ଏହା ସମସ୍ତଙ୍କ ମନରେ ବିଷ ଭରିଦେବ ଏଭଳି ଅଭିଯୋଗ ତାଙ୍କ ମନରେ ଘୋର ଦୁଃଖ ଦେଇଛି ଏବଂ ସେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଶ୍ରୀ ଆକବର ବିଦେଶରୁ ଆଜି ଭାରତ ଫେରିବା ପରେ ଏହି ବିବୃତ୍ତି ଦେଇଛନ୍ତି ଅନେକ ମହିଳା ସମ୍ଭାଦଦାତା ଅଭିଯୋଗ କରି କହିଛନ୍ତି ଏମ୍ଜେ ଆକ୍ବର ସମ୍ପାଦକ ଥିଲାବେଳେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଇତି ମଧ୍ୟରେ କଂଗ୍ରେସ ସମେତ ଅନେକ ବିରୋଧି ଦଳ ଆକ୍ବରଙ୍କ ଇସ୍ତଫା ଦାବି କରିଚ୍ଛନ୍ତି ଦଶହରା ରାଜନାଥ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଭାରତ ପାକିସ୍ତାନ ସୀମାରେ ପହରା ଦେଉଥିବା ସୀମାନ୍ତ ସୁରକ୍ଷା ବାହିନୀ ଯବାନମାନଙ୍କ ସହ ସମୟ ବିତାଇବାପାଇଁ ଆସନ୍ତା ଗ୍ରର୍ତ୍ତବାର ଦିନ ରାଜସ୍ଥାନର ବିକାନିର୍ ଯିବେ ସେଠାରେ ସେ ଯବାନମାନଙ୍କ ସହ ଦଶହର ପର୍ବ ଉପଲକ୍ଷେ ଶସ୍ତ ପୂଜାରେ ଅଂଶଗ୍ରହଣ କରିବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ପାକିସ୍ତାନ ସହ ସମ୍ଭେଦନଶୀଳ ସୀମାରେ ଯବାନମାନଙ୍କ ସହ ଉତ୍ସବରେ ଯୋଗଦେବା କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଏହା ପ୍ରଥମ ଘଟଣା ଶ୍ରୀ ସିଂ ମୌଳିକଡାଞ୍ଚା ବିକାଶର ପ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିବେ ଗତବର୍ଷ ଶ୍ରୀ ସିଂ ଉତ୍ତରାଖଣ୍ଡର ଭାରତ ଚୀନ୍ ସୀମାରେ ଯୋଶୀମଠ ଠାରେ ଦଶହରା ପର୍ବ ପାଳନ କରିଥିଲେ ସିସିସି ରାଓ୍ୱତ୍ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓପି ରାଓ୍ୱତ୍ କହିଛନ୍ତି ସବୁ ଭୋଟ୍ଗ୍ରହଣ ମେସିନ୍ଗୁଡ଼ିକ ସମ୍ପର୍ଷ ନିରାପଦ ଏବଂ ଏଥିରେ କଦାପି ହେର୍ଫେର୍ କରାଯାଇପାରିବ ନାହିଁ

ସେ କହିଛନ୍ତି ଭୋଟର୍ ତାଲିକାକୁ ନିର୍ଭୁଲ୍ କରିବା ସହିତ ଜାଲ୍ ଭୋଟ୍ଗୁଡ଼ିକୁ ଉଚ୍ଛେଦ କରିବାପାଇଁ ଆୟୋଗ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆଯାଇଛି ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ରୋକିବାପାଇଁ କୌଣସି ପ୍ରକାର ସାମାଜିକ ଗଣମାଧ୍ୟମରେ ଯେପରି ପ୍ରତିକୃଳ ପ୍ରଚାର ନ ହୁଏ ତାହାକୁ ନିଣ୍ଢିତ କରାଯିବ

ଜେକେ ସିଜ୍ଫାୟାର୍ ଜନ୍ମୁ କାଶ୍ମୀର ପୁଞ୍ ଜିଲ୍ଲାର ଦଲ୍ହନ୍ ସେକ୍ଟର ନିୟନ୍ତ୍ରଣ ରେଖା ଅଞ୍ଚଳରେ ଆକି ପୁଣି ସକାଳେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଲଙ୍ଘନ କରାଯାଇଛି

ଭାରତୀୟ ସେନା ପକ୍ଷରୁ ପାଲଟା ଜବାବ୍ ଦିଆଯାଇଥିଲା

ଗତକାଲି ପ୍ରବଳ ବର୍ଷା ଓ ଅତ୍ୟନ୍ତ ଥଣ୍ଡା ପବନ ବହିବାରୁ ଉଦ୍ଧାରକାରୀ ହେଲିକପ୍ଟର ମୂଳ ଶିବିରରେ ଓହ୍ଲାଇପାରି ନ ଥିଲା

ଫଳରେ କୋରିଆର ପର୍ବତାରୋହୀ ଦଳ ଓ ସେମାନଙ୍କର ନେପାଳୀ ପଥପ୍ରଦର୍ଶକମାନଙ୍କର ମୃତ୍ୟୁ ଘଟିଥିଲା ନେପାଳର ଅନ୍ନପୂର୍ଣ୍ଣା ଅଞ୍ଚଳରେ ମାଉଷ୍ଟ୍ ଗୁର୍ଜା ଅବସ୍ଥିତ ଯାହାକି ବରଫ ଅତଡ଼ା ଖସିବାର ଅତ୍ୟନ୍ତ ଶଙ୍କାକୁଳ ଧୌଳାଗିରି ପାଖରେ ରହିଛି ଏବଂ ବିଶ୍ୱର ସପ୍ତମ ଉଚ୍ଚତମ ଶ୍ରୂଙ୍ଗ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ୱତ୍ରରୁ କୁହାଯାଇଛି ଶ୍ରୀ ପାରିକର ଗୋଆରେ ପହଞ୍ଚବା ପରେ ତାଙ୍କୁ ପାଣାଜୀ ନିକଟସ୍ଥ ବାସଭବନକୁ ନିଆଯାଇଛି

ଓଡ଼ିଶା ସାଇକ୍ଲୋନ୍ ଓଡ଼ିଶାରେ ତିତ୍ଲି ପୂର୍ଷ୍ଣିଝଡ଼ ଯୋଗୁଁ ବନ୍ୟା ଏବଂ ବାତ୍ୟା ପ୍ରଭାବିତ ଅଞ୍ଚଳ ଗଞ୍ଜାମ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ରାଜ୍ୟର ତିନି ଜଣ ମନ୍ତ୍ରୀ ବନ୍ୟାପ୍ଲାବିତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆକି ଖାଦ୍ୟ ପୁଡ଼ିଆ ଆକାଶମାର୍ଗରୁ ବଣ୍ଟାଯାଇଛି ବିଦ୍ୟୁତ୍ ସରବରାହ ଓ ରାସ୍ତା ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି

ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ଆହତ ଲୋକଙ୍କୁ ରାଜନନ୍ଦନ ଗାଁର କିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମୁଖ୍ୟମନ୍ତ୍ରୀ ରମଣ ସିଂ ଶୋକାକୃଳ ପରିବାରକ୍ତ ସମବେଦନା ଜଣାଇଛନ୍ତି

ତଖର୍ ରାଜ୍ୟପାଳଙ୍କ ମୁଖପାତ୍ର ମହମ୍ମଦ କୱାଦ୍ ହେକ୍ରି କହିଛନ୍ତି କଣେ ମହିଳା ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ଗହଳି ଭିତରେ ଗୋଟିଏ ମୋଟର ସାଇକେଲ୍ରେ ବିସ୍ଫୋରଣ କରାଯାଇଥିଲା

ତେଣେ ପଣ୍ଟିମାଞ୍ଚଳ ହେରାତ୍ ପ୍ରଦେଶରେ ଇଞ୍ଜିଲ୍ ଜିଲ୍ଲାର ଜଣେ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟାଳୟ ଉପରେ ଦୁଇ ଜଣ ବନ୍ଧୁକଧାରୀ ଗୁଳି ଚାଳନା କରିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ଜିଲାନୀ ଫର୍ହଦ୍ ସ୍ଚନା ଦେଇଛନ୍ତି

ଭାରତ ଚୀନ୍ ଏବଂ ଆଫଗାନିସ୍ତାନ ମଧ୍ୟରେ ତ୍ରିପକ୍ଷୀୟ ସହଯୋଗରେ ଏହି ମିଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି ଚୀନ୍ର ଓ୍ୱାହାନ୍ ସହରରେ ଏପ୍ରିଲ୍ ମାସରେ ହୋଇଥିବା ଅନୌପଚାରିକ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ର ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ମିଳିତ କାର୍ଯ୍ୟକ୍ରମର ଆରମ୍ଭ ନେଇ ବୁଝାମଣା ହୋଇଥିଲା

ପରବର୍ତ୍ତୀ ଦୁଇଟି ମ୍ୟାଚ୍ ବ୍ରଧବାର ଓ ଗୁରୁବାର ଦିନ ସେହିଠାରେ ଖେଳାଯିବ ଗତବର୍ଷ ଭାରତୀୟ ଟିମ୍କୁ ଫାଇନାଲ୍ରେ ପହଞ୍ଚାଇଥିବା ଅଧିନାୟିକା ପୁନମ୍ ରାଉତ୍ଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ରହିବ

ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ଫାଇନାଲ୍କୁ ଉଠିଛନ୍ତି ଏପି ସାଇକ୍ଲୋନ୍ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ତିତ୍ଲି ଘ୍ରର୍ଷିଝଡ଼ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଶ୍ରୀକାକୁଲମ୍ କିଲ୍ଲାର ବିପନ୍ନ ଲୋକଙ୍କୁ ସମ୍ଭୋଧନ କରିଛନ୍ତି ଗତ ବିଳୟିତ ରାତି ପର୍ଯ୍ୟନ୍ତ ସେ ସ୍ଥିତି ସମୀକ୍ଷା କରିବା ସହ ଖୁବ୍ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବାକୁ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀକାକୁଲମ୍ ଜିଲ୍ଲାର ରାସ୍ତାଗୁଡ଼ିକ ସଫା କରାଯାଇଛି